ମାଲକାନଗିରି ଜିଲ୍ଲାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳବାସୀ ପ୍ରଥମଥର ପାଇଁ ସେମାନଙ୍କର ମତଦାନ କରିଛନ୍ତି

ମତଦାନ କେନ୍ଦ୍ରଗୁଡ଼ିକରୁ ପୁଲିଂ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଇଭିଏମ୍ଗୁଡ଼ିକୁ ଭୋଟ୍ ଗଣତି କେନ୍ଦ୍ରରେ ପହଞାଇବା କାର୍ଯ୍ୟ ଚାଲିଛି

ସୁରକ୍ଷା କର୍ମଚାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଚିତି ଶାନ୍ତ ପଡିଥିଲା

ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରାଯାଇଛି

ବଶିଆପାଟଠାରେ ଅନୁଷ୍ତିତ ହେବାକୁ ଥିବା ଏକ ନିର୍ବାଚନୀ ସଭାରେ ସେ ଯୋଗଦେବେ

କାଳବୈଶାଖୀ ଗତକାଲି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖବାକୁ ମିଳିଛି

ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଆର୍ଯ୍ୟନ ସ୍ତାନ ପାଇଛନ୍ତି